ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଉଲୁଘନ କଲେ ଦଶ୍ତବିଧାନ କରାଯିବ ବୋଲି କୁହାଯାଇଛି

ଏ ନେଇ ସମସ୍ତ ମହାବିଦ୍ୟାଳୟ ଅଧ୍ଧକ୍ଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ଭିଡ଼ିଓ କନ୍ଫରେନ୍ନିଂ ମାଧ୍ଧମରେ ଆୟୋଜିତ ଏହି ଉସବରେ ଦୈନିକ ଅତି କମ୍ରେ ଅଧ ଘଣ୍ଜା ବ୍ୟାୟାମ ବା ଶାରିରୀକ ପରିଶ୍ରମ କରିବା ପାଇଁ ଓଡ଼ିଶାବାସୀଙ୍କୁ କ୍ରୀଡ଼ାମନ୍ତୀ ଆହ୍ୱାନ ଦେଇଛନ୍ତି